ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା

ତେଶ୍ର ଏବେ ଆମକୁ ଅଧିକ ସତର୍କ ଓ ସଜାଗ ରହିବାକୁ ପଡିବ

ଏହା ବ୍ୟତୀତ ଏକ କିଲୋଗ୍ରାମ ଡାଲି ମଧ୍ଧ ମାଗଣାରେ ଦିଆଯାଇଛି

ତେବେ ଏଥିପାଇଁ ପ୍ରଧାନମନ୍ତୀ ଦେଶର ଅନ୍ନଦାତା କୃଷକ ଏବଂ ସର୍ରେ ଟ କରଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ରଥକୁ କେବଳ ସେବାୟତମାନେ ଟାଣିବେ